ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ଧକ୍ଷତାରେ ଅନୁଷିତ ବୈଠକରେ ଉପରାଷ୍ଟ୍ରପତିଙ୍କ ଆଗମନ ଏବଂ କାର୍ଯ୍ୟକ୍ରମ ପରିଚାଳନା ନେଇ ଆଲୋଚନା କରାଯାଇଥିଲା

ସୂଚନା ଅନୁସାରେ ଉପରାଷ୍ଟ୍ରପତି କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ

ପର୍ବପର୍ବାଶୀ ସମୟରେ ଅକ୍ଟ ସଂଖ୍ୟକ ଲୋକ ଏକତ୍ରିତ ହେବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି